ଟେକ୍ରୋଲୋଜି ମାଧ୍ୟମରେ ମୋ ସରକାର କାର୍ଯ୍ୟକ୍ରମ ପରିଚାଳିତ ହେବାକୁ ଥିବାବେଳେ ରାଜ୍ୟ ସରକାରଙ୍କ ଆଇଟି ବିଭାଗର ଉପଦେଷ୍ଟା ଅନୁଭବ ପଟ୍ଟନାୟକ ଏହାର ତଦାରଖ ଦାୟିତ୍ୱରେ ରହିବେ ବୋଲି ସ୍ଚନା ମିଳିଛି ଶ୍ରୀ ପଟ୍ଟନାୟକ ଓକାକ୍ ଟାଓାରରେ ନିଜର ଅଫିସ୍ କାର୍ଯ୍ୟ ଆର କରିସାରିଛନ୍ତି

ତାଙ୍କର ଗସ୍ତକୁ ନେଇ ଆଇଆଇଟି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବଳ ଉହାହ ଦେଖାଦେଇଛି

ଗତକାଲି ଅଗ୍ନିଶ୍ରମ ବିଭାଗ ଓ ଓଡ୍ରାଫ୍ ଟିମ ସହ ଚିତ୍ରକୋଣ୍ଡା ପୁଲିସ ଉଦ୍ଧାର କା ଯ୍ୟରେ ଲାଗିଥିଲେ

ଜନ ସମାବେଶ ଜଗତ୍ସିଂହପୁର ଜିଲ୍ଲା କୁଜଙ୍ଙଠାରେ ଆଞଳିକ ସୁରକ୍ଷା ସମିତି ପକ୍ଷରୁ ଏକ ଜନ ସମାବେଶ ଅନୁଷିତ ହୋଇଯାଇଛି